ଭୁବନେଶ୍ୱରର ବିଭିନ୍ମ ସ୍ଥାନରେ କଂଗ୍ରେସ ଓ ନବନିର୍ମାଶ କୃଷକ ସଂଗଠନ ଏବଂ କୃଷକ ପ୍ରତିନିଧିଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି

ପ୍ରଥମାଷ୍ଟମୀକୁ ସୌଭାଗିନୀ ଅଷ୍ଟମୀ ମଧ୍ଧ କୁହାଯାଏ ପୂର୍ବରୁ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ପ୍ରଚଳିତ ଥିଲା